ଏହି ବୈଠକରେ କେନ୍ଦ୍ ସଂସ୍କୃତି ସଚିବ ଅରୁଣ ଗୋଏଲ୍ ରାଜ୍ୟ ସଂସ୍କୃତିମନ୍ତୀ ଅଶୋକଚନ୍ଦ ପଣ୍ଣା ଏଏସ୍ଆଇ ମହାନିର୍ଦ୍ଦେଶକ ଉଷା ଶର୍ମାଙ୍କ ସମେତ ବହୁ ବିଶିଷ ବ୍ୟକ୍ତି ଉପସ୍ଥିତ ଥିଲେ

ସେହିପରି ପାଇକ ବିଦ୍ରୋହର ବିସ୍ତୂତ ବିବରଣୀ ପ୍ରସ୍ତୂତି ସହ ଏକ ପ୍ରାମାଣିକ ଚିତ୍ର ନିର୍ମାଶ ଲାଗି ପଦକ୍ଷେପ ନିଆଯିବ ଏବଂ ଏହା ଉପରେ ସ୍ୱତନ୍ତ ଡାକ ଟିକଟ ପ୍ରଚଳନ କରାଯିବ ବୋଲି କେନ୍ଦ୍ରମନ୍ତୀ କହିଛନ୍ତି

ଅବସରପ୍ରାପ୍ତ ବିଚାରପତି ଅମିତାଭ ରାୟଙ୍କ ଅଧ୍ଧକ୍ଷତାରେ ଏହି ସାତଜଣିଆ ସର୍ଚ କମିଟି ଗଠନ କରାଯାଇଛି କମିଟିର ଅନ୍ୟ ସଦସ୍ୟମାନେ ହେଲେ ଭେଙ୍କଟରାଓ ରାମ୍ ଭଟ୍ଲା ସଞ୍ଞିବ ହୋତା ଡକ୍ଟର ରବିନାରାୟଣ ବହିଦାରଗୋପାଳଚନ୍ଦ ନନ୍ଦ ଡକୁର ବିଧୁଭ୍ରଷଣ ସାମଲ ଏବଂ ପ୍ରଫେସର ସ୍ପିଗ୍ ପଟ୍ଟନାୟକ ଗତକାଲି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କ ଅଧ୍ଧକ୍ଷତାରେ ଭୁବନେଶ୍ୱରଠାରେ ଅନୁଷ୍ଷିତ ଚୟନ କମିଟି ବେଠକରେ ଏହି ନିଷ୍ବଉ ହୋଇଛି

ସେ କହିଛନ୍ତି ଯଦି ମିଲରମାନେ ଏହା କରୁଥିବାର ପ୍ରମାଣ ମିଳେ ତେବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷାନ ଗ୍ରହଶ କରାଯିବା ସହ ମିଲରଙ୍କ ଲାଇସେନ୍ୱ ମଧ୍ଧ ବାତିଲ କରାଯିବ

ରେଗୁଲାର୍ ଏବଂ ଏକ୍ ରେଗୁଲାର ଛାତ୍ରଛାତ୍ରୀ ଏହି ଫର୍ମ ପ୍ ରଣ କରିବେ

ଆସନ୍ତାକାଲି ଅନୁଷିତ ହେବାକୁ ଥିବା ପ୍ରଥମ ଦୁଇଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଆର୍ଜେକ୍ଷିନା ଇଂଲଣ୍ଡକୁ ଭେଟୁଥିବା ବେଳେ ଅଷ୍ଟ୍ରେଲିଆ ଫ୍ରାନ୍ସକୁ ଭେଟିବ